କଥାବାର୍ଭା ପରେ ଅନେକ ରାଜିନାମା ସ୍ୱାକ୍ଷରିତ ହେବାର ଆଶା କରାଯାଉଛି

ପିଏମ୍ ଶେଖ ହସିନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଦ୍ୱିପକ୍ଷୀୟ କଥାବାର୍ତ୍ତା ଚାଲିଛି ଦୁଇ ନେତା ଦ୍ୱିପକ୍ଷୀୟ ସଂପର୍କ ବୃଦ୍ଧି ଉପରେ ଆଲୋଚନା କରିବାର ଆଶା କରାଯାଉଛି କଥାବାର୍ତ୍ତାରେ ବାଣିଜ୍ୟ ଯୋଗାଯୋଗ ବିକାଶ କ୍ଷେତ୍ରରେ ସହଯୋଗ ବୃଦ୍ଧି ଲୋକସଂପର୍କ ବୃଦ୍ଧି ସଂସ୍କୃତି ଓ ବହୁ ପାରସରିକ ସ୍ୱାର୍ଥସମ୍ଭଳିତ ପ୍ରସଙ୍ଗ ସ୍ଥାନ ପାଇବାର ଅନୁମାନ କରାଯାଉଛି ଦୁଇନେତା ମିଳିତ ଭାବେ ତିନୋଟି ଦ୍ୱିପକ୍ଷୀୟ ପ୍ରକଳ୍ପର ଉଦ୍ଘାଟନ କରିବେ ଏହା ପରେ ପରିବହନ ଯୋଗାଯୋଗ ଦକ୍ଷତାବୃଦ୍ଧି ଓ ସଂସ୍କୃତି ଆଦି କ୍ଷେତ୍ରରେ ବହୁ ରାଜିନାମା ସ୍ୱାକ୍ଷରିତ ହେବ ପୂର୍ବରୁ ଆଜି ବୈଦେଶିକମନ୍ତ୍ରୀ ଏସ୍ଜୟଶଙ୍କର ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି ଭାରତକୁ ଚାରିଦିନ ଗସ୍ତରେ ଆସି ଗତକାଲି ସେ ନୂଆଦିଲ୍ଲୀରେ ପହଞ୍ଚଥିଲେ ଶ୍ରୀମତୀ ହସିନା ଭାରତ ଅର୍ଥନୈତିକ ଶିଖର ବୈଠକରେ ମୁଖ୍ୟଅତିଥି ଥିଲେ ବିଶ୍ୱ ଅର୍ଥନୈତିକ ଫୋରମ ଦ୍ୱାରା ଏହି ଶିଖର ବୈଠକର ଆୟୋଜନ କରାଯାଇଛି ପିଏମ୍ ପେଲୋସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ ୱିକର ନାନ୍ସି ପେଲୋସିଙ୍କ ଭାଷଣ ବିଷୟରେ ଲୋକମାନଙ୍କୁ ଜଣାଇଛନ୍ତି ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଶ୍ରୀ ମୋଦିଙ୍କ ପ୍ରତିଶ୍ରତିବଦ୍ଧତାକୁ ନାନ୍ସେ ପେଲୋସି ସ୍ୱାଗତ କରିଥିଲେ ଶ୍ରୀ ମୋଦି କହିଛନ୍ତି ଭାରତ ଓ ଆମେରିକା ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ସଂପର୍କ ଓ ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ଆହୁରି ଅନେକ ବିଷୟ ଉପରେ ଶ୍ରୀମତୀ ପେଲୋସି ତାଙ୍କର ଭାଷଣରେ ଉଲ୍ଲେଖ କରିଥିଲେ ଗତ ବୁଧବାର ଦିନ ଶ୍ରୀମତୀ ପେଲୋସି ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ରାଜିନାମାକୁ ଚୂଡ଼ାନ୍ତ କରିବା ସକାଶେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ପ୍ରତିଶ୍ରତିବଦ୍ଧତାର ଭୂୟସୀ ପ୍ରଶଂସା କରିଥିଲେ ସେ କହିଥିଲେ ଶ୍ରୀ ମୋଦି ଏହାଦ୍ୱାରା ଗାନ୍ଧିଜୀଙ୍କର ମୂଲ୍ୟବୋଧକୁ କାଏମ ରଖିଛନ୍ତି ପ୍ରେସିଡେଣ୍ଟ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ସରକାର ଉତ୍ତମ ପ୍ରଶାସନ ଓ ସହଜ ଜୀବନଯାପନକୁ ପ୍ରୋହାହିତ କରୁଛନ୍ତି

ସେ କହିଛନ୍ତି କମ୍ପାନି ସେକ୍ରେଟାରୀମାନଙ୍କଠାରୁ ବହୁତ କିଛି ଆଶା କରାଯାଉଛି ଓ ଦେଶ ଗଠନରେ ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପଡ଼ିବ ଜୟଶଙ୍କର ପରୋକ୍ଷରେ ପାକିସ୍ତାନର ଉଲ୍ଲେଖ କରି ବୈଦେଶିକ ମନ୍ତ୍ରୀ ଏସ୍ଜୟଶଙ୍କର କହିଛନ୍ତି ଭାରତର ଗୋଟିଏ ପଡ଼ୋଶୀ ଦେଶକୁ ଛାଡ଼ି ବାକି ସମସ୍ତ ପଡ଼ୋଶୀ ଦେଶ ଆଞ୍ଚଳିକ ସହଯୋଗ ଦିଗରେ ଉପଯୁକ୍ତ ଅବଦାନ କରୁଛନ୍ତି

ଶ୍ରୀ ଜୟଶଙ୍କର କହିଛନ୍ତି ବିଶ୍ୱ ଆଜି ଅଧିକ ଜାତୀୟତାବାଦୀ ହୋଇପଡ଼ିଛି ଓ ଏହି ଜାତୀୟତାବାଦ ଅର୍ଥନୈତିକ ଜାତୀୟତାବାଦ ଓ ସାଂସ୍କୃତିକ ଜାତୀୟତାବାଦ ପାଇଁ ଭିଭିଭ୍ରମି ପ୍ରସ୍ତୁତ କର୍ ଛି ଆସେମ୍ଲି ପୋଲ୍ସ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯାଉଛି ଗତ ସନ୍ଧ୍ୟାରେ ସେହି ଦୁଇ ରାଜ୍ୟରେ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଥିଲା

ମହା କଂଗ୍ରେସ ମହାରାଷ୍ଟ୍ର କଂଗ୍ରେସ ସଭାପତି ସଞ୍ଜୟ ନିରୂପମ ପାର୍ଟି ହାଇକମାଣ୍ଡଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିବା ପରେ ମହାରାଷ୍ଟ୍ର କଂଗ୍ରେସରେ ସଂକଟ ଘନୀଭୂତ ହୋଇଛି କଂଗ୍ରେସ ପରିତ୍ୟାଗ କରିବାକୁ ଧମକ ଦେଇ ଶ୍ରୀ ନିରୂପମ କହିଛନ୍ତି ବିଧାନସଭା ନିର୍ବାଚନ ସମୟରେ ସେ ପାର୍ଟି ପାଇଁ ପ୍ରଚାର କରିବେ ନାହିଁ ମୁମ୍ୟାଇର ଅଧିକାଂଶ ଆସନରେ କଂଗ୍ରେସ ହାରିଯିବ ବୋଲି ସେ ପୂର୍ବାନୁମାନ କରିଛନ୍ତି ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ପାର୍ଟି ଦ୍ୱାରା ଗୁରୁତର ତ୍ରଟି ହୋଇଛି ଓ ମୂଳସ୍ତରର କର୍ମୀମାନଙ୍କଠାରୁ ସୂଚନା ସଂଗ୍ରହକୁ ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଛି ମହାରାଷ୍ଟ୍ରର ଏଆଇସିସି ସାଧାରଣ ସମ୍ପାଦକଙ୍କ ପାଖରେ ସମସ୍ତ କ୍ଷମତା କେନ୍ଦ୍ରୀଭୂତ କରାଯାଇଥିବାର ସେ ଦୋଷାରୋପ କରିଛନ୍ତି ସେ କହିଛନ୍ତି ଜୋରସୋର ନିର୍ବାଚନ ପ୍ରଚାର ପାଇଁ କଂଗ୍ରେସ ପ୍ରାର୍ଥୀମାନେ ବିଜେପି ପ୍ରାର୍ଥୀମାନଙ୍କ ସମ୍ମୁଖରେ ଫିକା ପଡ଼ିଯିବେ ଏନ୍ସିପି ଶିବସେନା ପୂର୍ବତନ ଲୋକସଭା ଏମ୍ପି ତଥା ଏନ୍ସିପି ନେତା ସଞ୍ଜୟ ଦୀନା ପାଟିଲ ଶିବସେନାରେ ଯୋଗ ଦେଇଛନ୍ତି ଏହି ଅବସରରେ ସେଠାରେ ପାର୍ଟି ମୁଖ୍ୟ ଉଦ୍ଧବ ଠାକରେ ଉପସ୍ଥିତ ଥିଲେ

କିଛି ସପ୍ତାହ ପୂର୍ବେ ତାଙ୍କ ସହକର୍ମୀ ଏନ୍ସିପିର ସଚିନ ଅହୀର୍ ଓ ବିଧାୟକ ଦିଲ୍ଲୀପ ସୋପାଲ ଶିବସେନାରେ ଯୋଗ ଦେଇଥିଲେ ଫ୍ଲୁଡ୍ ଅମିତ ଶାହା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବନ୍ୟାକ୍ଷତିଗ୍ରସ୍ତ ରାଜ୍ୟଗୁଡ଼ିକରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି

ଏହି ପାର୍ଶି ଅଗ୍ରୀମ ଭାବେ ଦିଆଯିବ

ଶାହା ବଡ଼ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେଶର ସୀମାନ୍ତ ଅଞ୍ଚଳର ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଥିବା ବିଷୟଗୁଡ଼ିକୁ ଚିହ୍ନଟ କରିବାକୁ ସୀମା ସୁରକ୍ଷା ବାହିନୀଗୁଡ଼ିକୁ କହିଛନ୍ତି ସେଗୁଡ଼ିକର ସମାଧାନ ପାଇଁ କ୍ରିୟାନୁଷାନ ଯୋଜନାର ବିସ୍ତୃତ ବିବରଣୀ ପଠାଇବା ପାଇଁ ସ୍ୱରାଷ୍ଟ୍ରମନ୍ତ୍ରୀ ସେମାନଙ୍କୁ କହିଛନ୍ତି ସନ୍ତାସବାଦ ଉଗ୍ରବାଦ ଦୁର୍ନୀତିର ମୁଳୋତ୍ପାଟନ ଓ ଅସ୍ତ୍ରଶସ୍ତ୍ର ନିଶାଦ୍ରବ୍ୟ ଏବଂ ଗୋରୁଗାଈଙ୍କର ଚୋରା ଚାଲାଣକୁ ସଂପୂର୍ଣ୍ଣ ଲୋପ କରିବା ପାଇଁ ମୋଦି ସରକାରଙ୍କ ନୀତି ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି

ତୀର୍ଥଯାତ୍ରୀମାନଙ୍କ ପାଇଁ ଲାଗୁ କରାଯିବାକୁଥିବା ଫି'ରେ କୋହଳତା ଆଣିବାକୁ ଭାରତ' ପାକିସ୍ତାନକୁ କହିଛି ଏକ ପ୍ରଶ୍ୱର ଉତ୍ତର ଦେବାକୁ ଯାଇ ବୈଦେଶିକ ବିଭାଗ ମୁଖପାତ୍ର ରବିଶ କୁମାର କହିଛନ୍ତି ଭାରତପଟରେ କରିଡରର ମୌଳିକ ଡ଼ାଞା ପ୍ରକଳ୍ପଗୁଡ଼ିକ ନିର୍ଦ୍ଧାରିତ ସମୟରେ ସଂପର୍ଣ୍ଣ ହୋଇଯିବାର ଆଶା କରାଯାଉଛି

ଶ୍ରୀ କୁମାର କହିଛନ୍ତି ଭାରତ' ପାକିସ୍ତାନ ସହ ହୋଇଥିବା ଏକ ରାଜିନାମାକୁ ତାହା ନିକଟକୁ ପଠାଇଥିଲା କିନ୍ତୁ ଏପର୍ଯ୍ୟ ପାକସ୍ତାନଠାରୁ କୌଣସି ଉତ୍ତର ମିଳିନାହିଁ କର୍ତ୍ତାରପୁର କରିଡର ପାକିସ୍ତାନର କର୍ତ୍ତାରପୁରସ୍ଥିତ ଦରବାର ସାହିବକୁ ପଞ୍ଜାବର ଗୁରୁଦାସପୁର ଜିଲ୍ଲାର ଡେରାବାବା ନାନକ ପୀଠକୁ ସଂଯୋଗ କରିବ ଯେଉଁ ଭାରତୀୟ ତୀର୍ଥଯାତ୍ରୀମାନେ କର୍ତ୍ତାପୁର ସାହିବ ଦର୍ଶନ ପାଇଁ ଯିବେ ସେମାନଙ୍କୁ ଭିଜା ମୁକ୍ତ ଗମନାଗମନର ଏହା ସୁବିଧା ପ୍ରଦାନ କରିବ କ୍ୟାବିନେଟ୍ ଡିସ୍ଇନ୍ଭେଷ୍ଟମେଣ୍ଟ ଇସ୍କାତ କ୍ଷେତ୍ରର କିଛି ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ବେସରକାରୀକରଣକୁ ତ୍ୱରାନ୍ଧିତ କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ଏକ ନୂଆ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟାକୁ ଅନୁମୋଦନ କରିଛି ସରକାରୀ ସୂତ୍ରରେ କୁହାଯାଇଛି କେନ୍ଦ୍ର କ୍ୟାବିନେଟ୍ ଏ ସଂକ୍ରାନ୍ତ ଏକ ନୂଆ ନୀତିକୁ ଅନୁମୋଦନ କରିଛି ଯାହା ଅନୁସାରେ ଅର୍ଥମନ୍ତ୍ରଣାଳୟ ଅଧୀନରେ ଥିବା ପୁଞ୍ଜିନିବେଶ ଓ ରାଷ୍ଟ୍ରାୟତ୍ତ ସମ୍ପଦ ପରିଚାଳନା ବିଭାଗ ପୁଞ୍ଜ ପ୍ରତ୍ୟାହାର ଉଦ୍ଦେଶ୍ୟରେ ଏହି ନୋଡାଲ୍ ବିଭାଗକୁ ସ୍ଥାପନ କରିଛି ପୁଞ୍ଜିନିବେଶ ଓ ରାଷ୍ଟ୍ରାୟତ୍ତ ସମ୍ପଦ ପରିଚାଳନା ବିଭାଗ ଏବଂ ନୀତି ଆୟୋଗ ବର୍ତ୍ତମାନ ମିଳିତ ଭାବେ ପୁଞ୍ଜି ପ୍ରତ୍ୟାହାର କରାଯିବାକୁ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ଚିହ୍ନଟ କରିବେ ଏହି ପ୍ରକ୍ରିୟାକୁ ତ୍ୱରାନ୍ଧିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି

ବେଦମନ୍ତ୍ର ଉଚ୍ଚାରଣ ଓ ଦେବୀ ଦୁର୍ଗାଙ୍କ ପୂଜାର୍ଚ୍ଚନା ସହ ଶଙ୍ଖଧ୍ୱନି ମଧ୍ୟରେ ସପ୍ତମୀ ପୂଜା ଆରମ୍ଭ ହୋଇଛି ସମସ୍ତ ମଣ୍ଡପ ଓ ମନ୍ଦିରଗୁଡ଼ିକୁ ସୁସଜିତ କରାଯାଇଛି ଆମ କୋଲକାତା ସମ୍ଭାଦଦାତା ଜଣାଇଛନ୍ତି ଗତସନ୍ଧ୍ୟାରେ ଦେବୀ ଦୁର୍ଗାଙ୍କୁ ଆବାହନ କରାଯାଇଥିଲା ରାତିସାରା ବହୁସଂଖ୍ୟାରେ ଲୋକମାନେ ଦୁର୍ଗା ମଣ୍ଡପଗୁଡ଼ିକୁ ବୁଲି ଦେଖିଥିଲେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦୁର୍ଗା ମଣ୍ଡପମାନ ରଙ୍ଗବେରଙ୍ଗର ଆଲୋକମାଳା ଓ ଫୁଲରେ ସୁସଜିତ ହୋଇଛି ରାଜ୍ୟର ଲକ୍ଷଲକ୍ଷ ସଂଖ୍ୟାରେ ଲୋକମାନେ ଦୁର୍ଗାମଣ୍ଡପଗୁଡ଼ିକୁ ବୁଲି ଦେଖୁଛନ୍ତି ଓ ସଂପର୍କୀୟମାନଙ୍କ ସହ ମିଷ୍ଟାନ୍ନ ବଣ୍ଟନ କରୁଛନ୍ତି ଦେଶରେ ଦୁର୍ଗାପୂଜା ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହେବା ପାଇଁ ପୁଲିସ୍ ପକ୍ଷରୁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି

ଟୋକିଓ ଅଲମ୍ପିକ୍ ଭାରତର ଅବିନାଶ ସାବ୍ଲେ ଟୋକିଓ ଅଲମ୍ପିକ୍ରେ ତିନିହଜାର ମିଟର ପୁରୁଷ ଷ୍ଟିପଲ୍ ଚେଜ୍ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ସେ କ୍ରମାନ୍ୱୟରେ ଦ୍ୱିତୀୟଥର ଲାଗି ତାଙ୍କର ନିଜସ୍ୱ ଜାତୀୟ ରେକର୍ଡ଼ ଭଙ୍ଗ କରି ଏହି ଯୋଗ୍ୟତା ହାସଲ କରିଛନ୍ତି